ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଚୌକିଦାରର କର୍ତ୍ତବ୍ୟ ସେ ପାଳନ କରୁଛନ୍ତି ଏବଂ ସରକାରୀ ଟଙ୍କାର ଅପବ୍ୟବହାର କରିବାପାଇଁ ସେ କାହାକୁ ହେଲେ ଅନୁମତି ଦେବେ ନାହିଁ

ଶ୍ରୀ ମୋଦି କହିଛନ୍ତି ନୂଆ ଦାୟିତ୍ୱ ଗ୍ରହଣ କରିବା ପରେ ଦୁର୍ନୀତିରୁ ଦେଶର ସମ୍ପଭିକୁ ସୁରକ୍ଷିତ ରଖିବାପାଇଁ ସେ ପାରୁପର୍ଯ୍ୟନ୍ତ ଉଦ୍ୟମ କରିଛନ୍ତି

ସେ କହିଛନ୍ତି ସ୍ୱଚ୍ଛତା ଅଭିଯାନ ଲୋକମାନଙ୍କ ସମର୍ଥନ ଯୋଗୁଁ ଗଣଆନ୍ଦୋଳନରେ ରୂପାନ୍ତରିତ ହୋଇଛି ଶ୍ରୀ ମୋଦି କହିଛନ୍ତି ସମସ୍ତଙ୍କର ଅଗ୍ରାଧକାରଭିତ୍ତିକ ଆବଶ୍ୟକତା ରହିଛି କିନ୍ତୁ ଦେଶର ଆବଶ୍ୟକତା ସବୁଠାରୁ ଆଗରେ ଦେଶର ସାହସୀ ଯବାନମାନଙ୍କୁ ସାଲ୍ୟୁଟ୍ ଜଣାଇ ପ୍ରଧାନମନ୍ତ୍ରୀ କହିଛନ୍ତି ବାଲାକୋଟ୍ ବିମାନ ଆକ୍ରମଣ ସେ କରି ନାହାନ୍ତି ଏହା ଯବାନମାନେ କରିଛନ୍ତି ଏଥିପାଇଁ ସଶସ୍ତ ବାହିନୀ ପ୍ରଶଂସାର ପାତ୍ର କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଉତ୍ତର ପ୍ରଦେଶର ଆମେଠି ସଂସଦୀୟ ଆସନ ସହ କେରଳର ୱାୟାନାଡ଼ ଲୋକସଭା ଆସନର୍ ପ୍ରତିଦ୍ୱନ୍ଦିତା କରିବେ ପାର୍ଟିର ବୟୋଜ୍ୟେଷ୍ଠ ନେତା ଏକେ ଆଙ୍କୋନି ଆକି ନୂଆଦିଲ୍ଲାରେ ଏହି ଘୋଷଣା କରିଛନ୍ତି ଶ୍ରୀ ଆଣ୍ଟ୍ରୋନି ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଦକ୍ଷିଣାଞ୍ଚଳ ରାଜ୍ୟଗୁଡ଼ିକର କଂଗ୍ରେସ ନେତା ଓ କର୍ମୀମାନଙ୍କ ଅନୁରୋଧକ୍ରମେ ରାହୁଲ ଗାନ୍ଧିଙ୍କୁ ୱାୟାନାଡ଼ରୁ ଛିଡ଼ା କରାଇବାର ନିଷ୍ପଭି ନିଆଯାଇଛି ଓ୍ୱାୟାନାଡ଼ରୁ ଶ୍ରୀ ଗାନ୍ଧିଙ୍କ ପ୍ରାର୍ଥୀତ୍ୱ ପ୍ରତି ପ୍ରତିକ୍ରିୟା ପ୍ରକାଶ କରି ସିପିଆଇଏମ୍ର ସାଧାରଣ ସମ୍ପାଦକ ପ୍ରକାଶ କରାତ୍ କହିଛନ୍ତି ବର୍ତ୍ତମାନ କଂଗ୍ରେସ ପାର୍ଟିର ଏହି ନିଷ୍ପଭିରୁ ଜଣାପଡୁଛି କେରଳରେ ବାମସାମ୍ମୁଖ୍ୟ ବିରୋଧରେ ନିର୍ବାଚନ ଲଢ଼ିବା ପାଇଁ ଅଗ୍ରାଧିକାର ଦିଆଯାଉଛି ସେ କହିଛନ୍ତି କେରଳରେ ବାମସାମ୍ମୁଖ୍ୟ ବିକେପି ବିରୋଧରେ ଲଢ଼େଇ କର୍ଥିବାବେଳେ ଜାତୀୟ ସ୍ତରରେ ବିଜେପି ବିରୋଧରେ ଲଢ଼େଇ କରିବାପାଇଁ କଂଗ୍ରେସ ଯେଉଁ ପ୍ରତିଶ୍ରତି ଦେଇଥିଲା ତାହାକୁ ସେ ଲଙ୍ଘନ କରିଛି ସେହି ଆସନରୁ ବାମ ଗଣତାନ୍ତିକ ସାମ୍ମୁଖ ସିପିଆଇର ପିପି ସୁନିର୍ଙ୍କୁ ପ୍ରାର୍ଥୀ କରାଇଛି ତେଣେ ଆସାମରେ ଭୋଟ୍ଦାତାମାନଙ୍କୁ ନିଜ ଆଡ଼କୁ ଟାଣିବାପାଇଁ ବଡ଼ ବଡ଼ ରାଜନୈତିକ ଦଳର ତାରକା ପ୍ରଚାରକମାନେ ଯାଇ ପହଞ୍ଚଗଲେଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିକେପି ସଭାପତି ଅମିତ୍ ଶାହା ଆସାମରେ ସଭାସମିତି କରିସାରିଲେଣି କଂଗ୍ରେସ ସଭାପତି ରାହୁଲ୍ ଗାନ୍ଧି ଓ ପାର୍ଟିର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଆସନ୍ତାକାଲିଠାରୁ ରାଜ୍ୟକୁ ଗସ୍ତ କରିବେ ପଣ୍ଟିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ଖୁବ୍ ଶୀଘ୍ର ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେବେ

ନୂଆଦିଲ୍ଲୀରେ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ଏହି ପ୍ରାର୍ଥୀ ତାଲିକା ଚୃଡ଼ାନ୍ତ କରିଛି ଅମିତ୍ ଶାହା ର୍ୟାଲୀ ବିଜେପି ସଭାପତି ଅମିତ ଶାହା କହିଛନ୍ତି ଭୋଟ୍ ବ୍ୟାଙ୍କ ରାଜନୀତି କରିବାକୁ ଯାଇ କଂଗ୍ରେସ ଦଳ ଦେଶର ସ୍ୱରକ୍ଷା ସହ ଖେଳ ଖେଳ୍ଛି ଉତ୍ତର ପ୍ରଦେଶର ନାଗିନାଠାରେ ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ଶାହା କହିଛନ୍ତି କଂଗ୍ରେସ ପାର୍ଟି ହିନ୍ଦ୍ର ସମ୍ପ୍ରଦାୟକ୍ ସନ୍ତାସବାଦୀ ବୋଲି ଆଖ୍ୟା ଦେଉଛି କିନ୍ତୁ ସମ୍ଝୌତା ଏକ୍ପ୍ରେସ୍ ବିସ୍ଫୋରଣ ମାମଲାରେ ସମ୍ପ୍ରତି ଯେଉଁ ରାୟ ଦିଆଯାଇଛି ସେଥିରେ ସ୍ୱାମୀ ଅସିମାନନ୍ଦ ଓ ଅନ୍ୟ ଅଭିଯୁକ୍ତମାନେ ନିର୍ଦ୍ଦୋଷ ବୋଲି ପ୍ରମାଣିତ ହେଉଛି ରାହୁଲ୍ ଗାନ୍ଧି ଓ କଂଗ୍ରେସ ପାର୍ଟି ଦେଶବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି ସେ ଦାବି କରିଚ୍ଛନ୍ତି ରାହଲ୍ ବିଜୟଓ୍ୱାଡ଼ା କଂଗ୍ରେସ ସଭାପତି ରାହୁଲ୍ ଗାନ୍ଧି କହିଛନ୍ତି ତାଙ୍କ ଦଳ କ୍ଷମତାକୁ ଆସିଲେ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ ରାଜ୍ୟ ମାନ୍ୟତା ପ୍ରଦାନ କରାଯିବ

ବ୍ୟାଙ୍କ୍ ମର୍ଜର୍ ଦେଶର ତୂତୀୟ ସର୍ବବୃହତ୍ ବ୍ୟାଙ୍କ୍ ସ୍ଟୁଷ୍ଟି କରିବା ଲକ୍ଷ୍ୟରେ ଆସନ୍ତାକାଲିଠାରୁ ବିଜୟା ବ୍ୟାଙ୍କ୍ ଓ ଦେନା ବ୍ୟାଙ୍କ୍ ବ୍ୟାଙ୍କ୍ ଅଫ୍ ବରୋଦାରେ ମିଶିଯିବ ଭାରତୀୟ ରିଜର୍ଭ ବ୍ୟାଙ୍କ୍ କହିଛି ବିଜୟା ବ୍ୟାଙ୍କ୍ ଓ ଦେନା ବ୍ୟାଙ୍କ୍ର ଗ୍ରାହକ ଓ ଜମାକାରୀମାନେ ଏପ୍ରିଲ୍ ପହିଲାରୁ ବ୍ୟାଙ୍କ୍ ଅଫ୍ ବରୋଦାର ଗ୍ରାହକ ଭାବେ ବିବେଚିତ ହେବେ

ଏହାଦ୍ୱାରା ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଓ ଆଇସିଆଇସିଆଇ ବ୍ୟାଙ୍କ୍ ପରେ ଏହା ଦେଶର ତୂତୀୟ ସର୍ବବୃହତ୍ ବ୍ୟାଙ୍କ ହେବ ଇସ୍ରୋ ଏମିସାଟ୍ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଦେଶର ସଦ୍ୟତମ ପର୍ଯ୍ୟବେକ୍ଷଣ ଉପଗ୍ରହ ଏମିସାଟ୍କୁ ଆସନ୍ତାକାଲି ମହାକାଶକୁ ପଠାଇବ

ସ୍ଥାନୀୟ ବାସିନ୍ଦାମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଚଳାଇଥିଲେ ଏବଂ ସେମାନଙ୍କ ସହ ପୁଲିସ୍ ଦଳ ଡାକ୍ତର ଓ ଚିକିତ୍ସା ସହାୟକମାନେ ଯୋଗ ଦେଇଥିଲେ

ପୁଲିସ୍ ଆରକ୍ଷୀ କେଏଲ୍ ମୀଣା ଆକାଶବାଣୀକୁ କହିଛନ୍ତି ପାଇଲଟ୍ ଜଣକ ନିରାପଦରେ ବାହାରି ଆସିଛନ୍ତି ପ୍ରତିରକ୍ଷା ସ୍ବତ୍ରରେ କୁହାଯାଇଛି ବିମାନଟି ଉତ୍ତରଲାଇ ବିମାନ ବାହିନୀ ଘାଟିରୁ ଉଡ଼ାଣ ଆରମ୍ଭ କରିବା ପରେ ଇଞ୍ଜିନ୍ରେ ତ୍ରଟି ପରିଲକ୍ଷିତ ହୋଇଥିଲା

ପଡ଼ିଆରେ ଖସିପଡ଼ିଲାବେଳେ କେହି ମୃତାହତ ହୋଇନାହାନ୍ତି କିମ୍ବା କୌଣସି ଘରଦ୍ୱାର ଭାଙ୍ଗିନାହିଁ

ଏହାଦ୍ୱାରା ଉପସାଗରୀୟ ଦେଶଗୁଡ଼ିକରେ ନିଯୁକ୍ତି ପାଇବାକୁ ଅସ୍କବିଧାର ସମ୍ମୁଖୀନ ହେଉଥିବା ବିଶେଷଜ୍ଞମାନଙ୍କୁ ବଡ଼ ଧରଣର ଆଶ୍ୱସ୍ତି ମିଳିବ ଆବୁଧାବିସ୍ଥିତ ଭାରତୀୟ ଦ୍ୱତାବାସ ପକ୍ଷରୁ ଜାରି ଏକ ପ୍ରେସ୍ ଇସ୍ତାହାରରେ କୁହାଯାଇଛି ଭାରତୀୟ ରାଷ୍ଟ୍ରଦୃତ ନବଦୀପ୍ ସିଂ ସୁରୀ ସଂଯୁକ୍ତ ଆରବ ଏମିରେଟ୍ର ଶିକ୍ଷାମନ୍ତ୍ରୀ ହୁସେନ ବିନ୍ ଇବ୍ରାହିମ୍ଙ୍କ ସହ ଭାରତୀୟମାନେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକ ସଂକ୍ରାନ୍ତରେ ଗତ ସପ୍ତାହରେ ଆଲୋଚନା କରିଥିଲେ ଭାରତୀୟ ଡିଗ୍ରୀଗୁଡ଼ିକ କ୍ଷେତ୍ରରେ ଇଣ୍ଟରନାଲ୍ ଓ ଏକ୍କଟର୍ନାଲ୍ ମାର୍କଗୁଡ଼ିକ ସଂକ୍ରାନ୍ତରେ ସ୍ୱଷ୍ଟତା ନ ଥିବାରୁ ସେଦେଶର ଡିଗ୍ରୀ ସହ ଭାରତୀୟ ଡିଗ୍ରୀଗୁଡ଼ିକ ସମକକ୍ଷ ହୋଇପାରିବ ନାହି ବୋଲି କହି ସଂଯୁକ୍ତ ଆରବ ଏମିରେଟ୍ ସରକାର ଭାରତୀୟମାନଙ୍କୁ ଚାକିରି ଦେଉ ନ ଥିଲେ ଏହି କଥାବାର୍ତ୍ତା ପରେ ସେଦେଶ ପକ୍ଷର୍ ଜାରି ଏକ ଇସ୍ତାହାରରେ କ୍ହାଯାଇଛି ଭାରତୀୟ ସାର୍ଟିଫିକେଟ୍ଗୁଡ଼ିକ ସେଦେଶର ସାର୍ଟିଫିକେଟ୍ ସହ ସମକକ୍ଷ ହେଲାଭଳି ମାନଦଣ୍ଡ ଥିବା କ୍ଷେତ୍ରରେ ଗ୍ରହଣୀୟ ହେବ